ଏହି କାର୍ଯ୍ୟକ୍ରମରେ କେନ୍ଦ ସୂଚନା ପ୍ରଯୁକ୍ତି ଓ ଆଇନ ମନ୍ତୀ ରବିଶଙ୍କର ପ୍ରସାଦ ମଧ୍ଧ ଉପସ୍ଥିତ ରହିବେ

ଦେଶର ପେଟ୍ରୋଲିୟମ୍ ଅନ୍ୱେଷଣ ଏବଂ ଉପାଦନର ବିପୁଳ ତଥ୍ୟକୁ ନେଇ ଡାଟା ଆନାଲିସିସ୍ ଏବଂ ଅନୁସନ୍ଧାନ କାର୍ଯ୍ୟ ମଧ୍ଧ ଏହି କେନ୍ଦ୍ ମାଧ୍ଧମରେ କରାଯିବ

ଏହାଦ୍ୱାରା ଆଇଟିଆଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ଓ ସମ୍ଭାବନା ବୃଦ୍ଧି ହେବ ଦକ୍ଷ ଏବଂ କୁଶଳ ବିଦ୍ୟାର୍ଥୀ ସୃଷି କରିବାରେ ଏହି ସଂଗ୍ରହାଳୟ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଶିତ କରିବ

ସେହିପରି ସାମୁଦ୍ରିକ ଥାନାମାନଙ୍କୁ ହାଇଆଲର୍ଚ ଜାରି କରାଯାଇଛି

ରାଜେଶ ପ୍ରଭାକର ପାଟିଲଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି